ସାମୁଦ୍ରିକ ପୁଲିସ୍ ଜଳପଥରେ ପାଟ୍ରୋଲିଂ କରି ଶତ୍ରଙ୍କ ଉପରେ ନଜର ରଖିବା ସହ ଅପରାଧ ଆଇନ୍ ଶୃଙ୍ଖଳା ବ୍ୟବସ୍ରା ତଦାରଖ କରିଥାଏ ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଥାନାଗୁଡ଼ିକର ଭିଉିଭ୍ମି ଓ ଲୋକ ବଳ ବୃଦ୍ଧି କରିବା ଉପରେ ଡିକିପି ଶର୍ମା ଗୁରୁତ୍ୱ ଦେଇଛନ୍ତି

କେନ୍ଦ୍ର ସରକାରଙ୍କ ବିଭାଗୀୟ ସଚିବ ଭିଡ଼ିଓ କନ୍ଫରେନ୍ଦିଂ ସୁରକ୍ଷା ବ୍ୟବସ୍ତାର କାର୍ଯ୍ୟଶୈଳୀ ଉପରେ ତଦାରଖ କରିବେ

ଗୁରୁଦିବସ ଆଜି ଗୁରୁଦିବସ

ଗୁରୁ ଶିଷ୍ୟ ପରମ୍ମରା ସମ୍ମର୍କରେ ଆଲୋଚନା କରିବା ପାଇଁ ଏହା ଏକ ବଡ଼ ଅବସର

ମୁଖ୍ୟମନ୍ତୀ ନବୀନ ପଟଟନାୟକ ଗୁରୁଦିବସ ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଶୁଭକାମନା ଜଣାଇଛନ୍ତି